ନିଲାମ ପାଇଁ ରାଜ୍ୟ ସରକାର ପ୍ରସ୍ତତି ଆର କେନ୍ଦ ସରକାରଙ୍କ ଠାରୁ ଅନୁମତି ନେବା ପରେ ଖଶିଗୁଡ଼ିକୁ ନିଲାମ କରାଯିବ ବୋଲି ରାଜ୍ୟ ଖଶି ମନ୍ତୀ ପ୍ରଫୁଲ୍ଲ ମଲ୍ଲିକ ସୂଚନା ଦେଇଛନ୍ତି

ରିମାଣ୍ଡରେ ନେବାପରେ ପୁଲିସ ଫୟାଜଙ୍ଙ୍ ପଚରାଉଚରା ଆର କରିଛି

ଏହି ଋଣ ସହାୟତାରେ ଭୁବନେଶ୍ୱରଠାରେ ଏକ ଅତ୍ୟାଧୁନିକ ଦକ୍ଷତା ବିକାଶ ପ୍ରଶିକ୍ଷଣ କେନ୍ଦ ଏବଂ ବିଶ୍ୱ କୌଶଳ କେନ୍ଦଡବ୍ଲଏସସି ପ୍ରତିଷ୍ଠା କରାଯିବ

ମହାପ୍ରସାଦ ବିକ୍ରିରେ ଅତ୍ୟଧିକ ଦର ନିଆଯାଉଥିବା ଅଭିଯୋଗ ହେବାପରେ ପ୍ରଶାସନ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଥିବା କୁହାଯାଉଛି

ଚିନ୍ମୟଙ୍କ ନାଁରେ ଦୀର୍ଘ ଦିନ ହେବ ବେଆଇନ ସମ୍ମଉି ଠୁଳ ନେଇ ଅଭିଯୋଗ ହୋଇଆସୁଥ୍ଲା